ରାଜ୍ୟସଭା ଡିସ୍କସନ ପାର୍ଲାମେଣ୍ଟର ଉଭୟ ସଭାର ମିଳିତ ବୈଠକରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ଆଲୋଚନା ହୋଇଛି ଆଲୋଚନାରେ ଅଂଶଗ୍ରହଣ କରି ବିଜେପି ସାଂସଦ ଡକ୍ଟର ବିନୟ ସହସ୍ରାବୃଦ୍ଧେ କହିଛନ୍ତି ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳରେ ଦେଶର ଜନସାଧାରଣ ଏକ ଉତ୍ତମ ଗଣତନ୍ତର ବାତାବରଣ ପାଉଛନ୍ତି ସରକାର ଓ କୃଷକ ସଂଘ ଗୁଡ଼ିକ ମଧ୍ୟରେ ଅନେକ ପର୍ଯ୍ୟାୟର କଥାବାର୍ତ୍ତା ହୋଇଥିବା ବିଷୟ ଉଲ୍ଲ୍େଖ କରି ସେ କହିଛନ୍ତି ସରକାର କୃଷକମାନଙ୍କ ସହ ଆଲୋଚନା କରିବାକୁ ସର୍ବଦା ପ୍ରସ୍ତୁତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଣାଯାଇଥିବା ସଂସ୍କାର ଗୁଡ଼ିକର ଉଲ୍ଲେଖ କରି ସେ କହିଛନ୍ତି କେନ୍ଦ୍ର ସରକାର ରାଜ୍ୟ ଓ କିଲ୍ଲାଗୁଡ଼ିକୁ ପର୍ଯ୍ୟାପ୍ତ କ୍ଷମତା ହସ୍ତାନ୍ତର କରିଛନ୍ତି ଯା'ଦ୍ୱାରା ସେମାନେ ବିକାଶମୂଳକ ପାର୍ଷିର ସଦୁପଯୋଗ କରିପାରିବେ ସେ କହିଛନ୍ତି କେନ୍ଦ୍ର ସରକାର ସବ୍ କା ସାଥି ସବ୍ କା ବିକାଶ ଓ ସବ୍ କା ବିଶ୍ୱାସର ଭିଜନ ସହ କାର୍ଯ୍ୟ କରୁଛନ୍ତି ଏହାଯୋଗୁଁ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଛି ଅନ୍ୟପକ୍ଷରେ ବିରୋଧୀଦଳ ନେତାମାନେ କୃଷି ଆଇନ୍ଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ସେମାନଙ୍କର ଦାବିରେ ଅଟଳ ଅଛନ୍ତି ସଭାରେ ଏହି ବିଲ୍ଗୁଡ଼ିକ ପାସ୍ ହେବାକୁ ଅଣସାୟିଧାନିକ ବୋଲି ଅଭିହିତ କରି କଂଗ୍ରେସ ସାଂସଦ ଆନନ୍ଦ ଶର୍ମା ଏଗୁଡ଼ିକୁ ଶୀଘ୍ର ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ସେ କହିଛନ୍ତି ବିଲ୍ଗୁଡ଼ିକ ଉପରେ ବ୍ୟାପକ ଆଲୋଚନା ପାଇଁ ସେଗୁଡ଼ିକୁ ସ୍ଥାୟୀ କମିଟି ପାଖକୁ ପଠାଯାଇନଥିଲା କୃଷକମାନେ ଧର୍ମଘଟ ଚଳାଇଥିବା ସ୍ଥାନରୁ ଅବରୋଧ ଗୁଡ଼ିକୁ ପ୍ରତ୍ୟାହାର କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି କୃଷକମାନଙ୍କ ଆନ୍ଦୋଳନକୁ ସରକାର ତାଙ୍କର ସମ୍ମାନ ସହ ଯୋଡ଼ି ନଦେଖିବାକୁ ଶ୍ରୀ ଶର୍ମା ନିବେଦନ କରିଛନ୍ତି ସୁପ୍ରିମକୋର୍ଟରେ ପଡି ରହିଥିବା ସାୟିଧାନିକ ମାମଲା ଗୁଡ଼ିକର ଶୀଘ୍ର ଫଇସଲା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି ଆଉଜଣେ କଂଗ୍ରେସ ସାଂସଦ ପ୍ରତାପ ବକଓ୍ୱା କୃଷି ଆଇନ୍ଗୁଡ଼ିକୁ କାହିଁକି ଅଧ୍ୟାଦେଶ ଗୁଡ଼ିକ ମାଧ୍ୟମରେ ଅଣାଯାଇଥିଲା ବୋଲି ପ୍ରଶ୍ୱବାଚୀ ଉଠାଇଛନ୍ତି ସେ କହିଛନ୍ତି ଏହି ଆଇନ୍ଗୁଡ଼ିକ କିଛି ବେସରକାରୀ କମ୍ପାନୀକୁ ଲାଭ ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ

କଂଗ୍ରେସ ନେତା ମଲ୍ଲିକାର୍ଚ୍ଚୁନ ଖଡ୍ଗେ ଏ ପ୍ରସଙ୍ଗରେ ପାର୍ଟିର ଆଭିମୁଖ୍ୟ ବିଷୟରେ ଉତ୍ଥାପନ କରିଚ୍ଚନ୍ତି ଆଲୋଚନରେ ଅଂଶଗ୍ରହଣ କରି ଏନ୍ସିପି ନେତା ପ୍ରଫୁଲ୍ଲ ପଟେଲ କୋବିଡ୍ ନାଇଷ୍ଟିନ୍ର ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କ ମିଳିତ ଉଦ୍ୟମର ଭୟସୀ ପ୍ରଶଂସା କରିଛନ୍ତି

ଶିବସେନା ସାଂସଦ ସଂଜୟ ରାଉତ୍ ବଡବଡ ନେତା ଓ ସାୟାଦିକ ମାନଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ଲାଗୁ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି କୃଷି ଆଇନ୍ଗୁଡ଼ିକୁ ପ୍ରତ୍ୟାହାର କରିନେବାକୁ ଦାବି କରି ବିବାଦର ସମାଧାନ ପାଇଁ ଏକ ପନ୍ନା ବାହାର କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି

ବିବାଦର ସମାଧାନ ପାଇଁ ବ୍ୟାପକ ଆଲୋଚନା ଲାଗି ସେ ମତବ୍ୟକ୍ତ କରିଛନ୍ତି

ଶିରୋମଣି ଅକାଳି ଦଳର ସର୍ଦ୍ଦାର ସୁଖଦେବ ସିଂହ ଧିଣ୍ଡସା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ହିସାବ ଠିକ୍ ପଦ୍ଧତିରେ ହେବାକୁ ଦାବି କରିଛନ୍ତି କୃଷି ଆଇନ୍ଗୁଡ଼ିକୁ ପ୍ରତ୍ୟାହାର କରିନେବାକୁ ସେ ସରକାରଙ୍କ ଅନ୍ତାରୋଧ କରିଛନ୍ତି

ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକୁ ଉତ୍ସାହିତ କରାଯିବା ଦ୍ୱାରା ଦେଶ ଭିତରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ବ୍ୟବହାର କରି ଆଧୁନିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରାଯାଇପାରୁଛି ଏହାଦ୍ୱାରା ଦେଶ ଆତ୍ମନିର୍ଭର ହେଉଛି

ସାମୁଦ୍ରିକ ବ୍ୟବହାର ପାଇଁ ସେ ରୋବର୍ଟ ଗୁଡ଼ିକର ଉଭାବନ କରି ପୁରସ୍କୃତ ହୋଇଛନ୍ତି ସେହିଭଳି ମେଜର ଅନୁପ ମିଶ୍ରା ପ୍ରାଚୀର ଭେଦ କରୁଥିବା ରାଡାର ଉଭାବନ କରିଥିବାରୁ ପୁରସ୍କୃତ ହୋଇଛନ୍ତି

ଆର୍ବିଆଇ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ମୁଦ୍ରାନୀତି ସମୀକ୍ଷାରେ ମୁଖ୍ୟ ସୁଧହାର ଗୁଡ଼ିକୁ ଅପରିବର୍ତ୍ତିତ ରଖାଯିବାକୁ ନିଷ୍ପଭି ନିଆଯାଇଛି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଘଟୁଥିବା କ୍ଷତିର ଭରଣା କରିବାକୁ ଚଳିତବର୍ଷ ଓ ଆସନ୍ତା ବର୍ଷ ଏହା ଜାରି ରହିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି

କ୍ରିକେଟ୍ ଭାରତ ଓ ଙ୍ଗଳଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦାମ୍ଘରମ ଷ୍ଟାଡିୟମରେ ଖେଳାଯାଉଛି ଇଂଲଣ୍ଡ ଟସ୍ କିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା